ଏହି ଅବସରରେ ବିଭିନ୍ଦ ରାଜ୍ୟର କୃଷକଙ୍କ ସହ ପ୍ରଧାନମନ୍ତୀ ଆଲୋଚନା କରିବେ ପିଏମ୍ କିଷାନ୍ ଏବଂ କୃଷକଙ୍କ କଲ୍ୟାଣ ପାଇଁ ସରକାର ଗ୍ରହଶ କରିଥିବା ବିଭିନ୍ ପଦକ୍ଷେପ ସମ୍ପର୍କରେ ଏହି କୃଷକମାନେ ସେମାନଙ୍କ ଅଭିଙ୍କତା ସମ୍ମର୍କରେ ବର୍ଷ୍ଡନା କରିବେ କେନ୍ଦ୍ କୃଷିମନ୍ତୀ ନରେନ୍ଦ୍ ସିଂହ ତୋମାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ

ତେବେ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ଏହି ଅର୍ଥ ସିଧାସଳଖ ହସ୍ତାନ୍ତର ହେଉଛି

ଏହି ଅବସରରେ ମୁଖ୍ୟମନ୍ତୀ କହିଛନ୍ତି ସହରାଅଳ ବିକାଶରେ ନାଗରିକ ଓ ଗୋଷୀଗତ ଭାଗିଦାରୀ ଏକ ଗୁରୁତ୍ୱପୂର୍ଷ୍ ଆବଶ୍ୟକତା

ଏହା ହେବ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ